ଏବଂ ରାଜ୍ୟରେ ବଢୁଛି ଶୀତର ପ୍ରକୋପ

ମାତ୍ର ଏଥିରେ ଦ୍ରତ ବୃଦ୍ଧି ପରିଲକ୍ଷିତ ହେଉଛି

ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍ଙ ନାଁ ପରୀର ବାପା ମା ବାରମ୍ନାର କହିବା ସତ୍ତେ କାହିଁକି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ଆକିର ଏହି ସମ୍ଘାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ରାଜ୍ୟ ସାଧାରଣ ସଂପାଦକ ପୃଥ୍ନୀରାଜ ହରିଚନ୍ଦନ ଗୋଲକ ମହାପାତ୍ର ଏବଂ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ରିତ ଥିଲେ